ଶ୍ରୀ ବିକ୍ରମ ସିଂହେ ଆସନ୍ତାକାଲି ନିଜର ମନ୍ତ୍ରମଣ୍ଡଳ ସହ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ

ମିକୋରାମ ସିଏମ୍ ମିଜୋ ଜାତୀୟ ସାମ୍ମୁଖ୍ୟ ଏମ୍ଏନ୍ଏଫ୍ ମୁଖ୍ୟ ଜୋରମଥାଙ୍ଗା ଆଜି ତୂତୀୟ ଥର ପାଇଁ ମିଜୋରାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରାଜ୍ୟପାଳ କୁମ୍ମାନମ୍ ରାଜ୍ଚଶେଖରନ୍ ରାଜଭବନଠାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲ୍ଥାନୱାଲା ମେଘାଳୟ ମୁଖ୍ୟମନ୍ତ୍ରୀ କୋନାଡୋ ସାଙ୍ଗମା ଏବଂ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଶପଥ ଗ୍ରହଣ ଉସବରେ ଯୋଗଦେଇଥିଲେ

ଏମ୍ପି ସିଏମ୍ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ କଂଗ୍ରେସ ନେତା କମଲନାଥ ଆସନ୍ତା ସୋମବାର ଦିନ ଶପଥ ଗ୍ରହଣ କରିବେ ଭୋପାଳର ଲାଲ୍ ପ୍ୟାରେଡ୍ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋରସୋର ଚାଲିଛି

ଗତକାଲି ସାମ୍ଭାଦିକମାନଙ୍କୁ ସୂଚନା ଦେଇ କମଳନାଥ କହିଛନ୍ତି ଯେ କୃଷିକ୍ଷେତ୍ରକୁ ଦୃଢ଼ କରିବା ମହିଳାଙ୍କ ସୁରକ୍ଷା ଓ ନିଯୁକ୍ତି ସୃଷ୍ଟି ସରକାରଙ୍କ ପ୍ରାଥମିକତା ରହିବ

ରାଜ ସ୍ୱେରିଂ ଇନ୍ ରାଜସ୍ଥାନରେ ରାଜ୍ୟପାଳ କଲ୍ୟାଣ ସିଂ କଗ୍ରେସର ବରିଷ୍ଣ ନେତା ଅଶୋକ ଗେହଲତ୍ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ନିମନ୍ତ୍ରଣ କରିଛନ୍ତି ସଚିନ ପାଇଲଟ୍ ଉପମୁଖ୍ୟମନ୍ତ୍ରୀ ହେବେ ଆସନ୍ତା ସୋମବାର ଦିନ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ସରକାର ଗଠନ କରିବା ପାଇଁ ଗତକାଲି ରାତିରେ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଦାବି ଉପସ୍ଥାପନ କରିଥିଲେ ଶ୍ରୀ ଗେହଲତଙ୍କୁ ସମର୍ଥନ କରୁଥିବା ବିଧାୟକମାନଙ୍କ ନାମ ତାଲିକା ରାଜ୍ୟପାଳଙ୍କୁ ଦିଆଯାଇଛି

ଫଳରେ ଯବାନମାନେ ପାଲଟା ଗୁଳି ଚଳାଇଥିଲେ ଆମ ପାଖକୁ ଖବର ପହଞ୍ଚଲା ବେଳକୁ କାର୍ଯ୍ୟାନୁଷ୍ଠାନ ଚାଲିଥିଲା

ଏହି ଗସ୍ତ କାଳରେ ଶ୍ରୀ କୋବିନ୍ଦ ନର୍ମଦା ଜିଲ୍ଲାର କେଭାଡ଼ିଆ କଲୋନିସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ବା ଏକତାର ପ୍ରତିମୂର୍ତ୍ତି ସ୍ଥଳ ସମେତ ସେଠାରେ ଥିବା ଏକତାର ପ୍ରାଚୀର ସଂଗ୍ରହାଳୟ ଓ ପ୍ରଦର୍ଶନୀ ହଲ୍ ପୁଷ୍ପ ଉପତ୍ୟକା ଆଦି ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରିଛନ୍ତି ରାଷ୍ଟ୍ରପତିଙ୍କ ସହିତ ଗୁଜରାଟ ରାଜ୍ୟପାଳ ଓମ୍ ପ୍ରକାଶ କୋହଲି ମୁଖ୍ୟମନ୍ତ୍ରୀ ବିଜୟ ରୂପାନିୀ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ୍ ମଧ୍ୟ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟରେ ରଖି ସୁରକ୍ଷା କାରଣରୁ ଏକତାର ପ୍ରତିମୂର୍ତ୍ତି ସ୍ଥଳକୁ ସାଧାରଣ ଜନତାଙ୍କ ଲାଗି ଆକି ବନ୍ଦ ରଖାଯାଇଛି ଆମର ସମ୍ଭାଦଦାତା ଜଣାଇଛନ୍ତି ଯେ ଏକତାର ପ୍ରତିମୂର୍ତ୍ତି ସ୍ଥଳ ସହ ଦେଶର ଅନ୍ୟ ଭାଗକୁ ବ୍ରୋଡଗେଜ୍ ରେଳ ସଂଯୋଗ ପାଇଁ କାଭେଡ଼ିଆଠାରେ ଏକ ଅତ୍ୟାଧୁନିକ ରେଳଷ୍ଟେସନ୍ର ସେ ଶିଳାନ୍ୟାସ କରିବେ

ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସହଯୋଗ ଜରିଆରେ ସାମରିକ ଭାଗିଦାରିତା ବେସାମରିକ ପରମାଣୁ ପ୍ରତିରକ୍ଷା ନିରାପତ୍ତା ମହାକାଶ ବାଣିଜ୍ୟ ଓ ଅର୍ଥନୈତିକ କ୍ଷେତ୍ରରେ ଭାଗିଦାରିତା ଘନିଷ୍ଠ କରିବା ପାଇଁ ଉଭୟ ଦେଶ ରାଜି ହୋଇଛନ୍ତି ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜିଆନ୍ ଇଭେସ୍ ଲି ଡ୍ରିୟାନ୍ଙ୍କ ସହ ପ୍ରତିନିଧିଷ୍ଠରୀୟ କଥାବାର୍ତ୍ତା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସ୍ୱରାଜ କହିଛନ୍ତି ଭାରତ ଓ ଫ୍ରାନ୍ନ ସନ୍ତାସବାଦକୁ ମିଳିମିଶି ମୁକାବିଲା କରିବାକୁ ରାଜି ହୋଇଛନ୍ତି ସେ କହିଛନ୍ତି ଉଭୟ ଦେଶ ଜଳବାୟୁ ପରିବର୍ତ୍ତନ ସମେତ ବିଭିନ୍ନ କ୍ଷେତ୍ରରେ ମିଳିମିଶି କାମ କରିବେ ଶ୍ରୀମତୀ ସ୍ୱରାଜ କହିଛନ୍ତି ଦୁଇଦେଶ ମଧ୍ୟରେ ଦ୍ୱିପକ୍ଷୀୟ ବାଶିଜ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ପରମାଣୁ ଯୋଗାଣକାରୀ ରାଷ୍ଟ୍ର ସମ୍ବହ ଏବଂ କାତିସଂଘ ନିରାପତ୍ତା ପରିଷଦରେ ଭାରତର ସଦସ୍ୟତା ଦାବି ପ୍ରତି ଫ୍ରାନ୍ସ ସମର୍ଥନ ଜଣାଇଥିବାରୁ ଶ୍ରୀମତୀ ସ୍ୱରାଜ ଶ୍ରୀ ଡ୍ରିୟାନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି

ସେ କହିଛନ୍ତି ଯେ ଭାରତୀୟ ଅର୍ଥନୀତି ଏବେ ବିଶାଳ ସ୍ଥିତିରେ ପହଞ୍ଚୁଛି ଏବଂ ଏହା ବିଶ୍ୱ ଆର୍ଥିକ ଅସ୍ଥିରତାକୁ କିଛି ପରିମାଣରେ ସମ୍ଭାଳିବାକୁ ସକ୍ଷମ

ଏବେ ରଣ ଯୋଗାଣ ବ୍ୟବସ୍ଥାରେ ଉନ୍ତି ଏବଂ ଲୋକଙ୍କ ହାତରେ କିପରି ଅର୍ଥ ପହଞ୍ଚ ପାରିବ ତାହା ବିଶେଷ ଗୁରୁତ୍ୱପୂର୍ଣ୍ଣ ସେ ଦିଗରେ ସରକାର ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି ଭାରତ ଏବେ ଜିଡିପି ହିସାବରେ ବ୍ରିଟେନ୍କୁ ଅତିକ୍ରମ କରି ଜାପାନ ସହ ସମକକ୍ଷ ହେବାକୁ ଉଦ୍ୟମ କରୁଛି

ପାର୍ଲାମେଷ୍ଟ୍ରେ ରାଜପକ୍ଷ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନଥିଲେ ଏବଂ ପାର୍ଲାମେଣ୍ଟ ଭଙ୍ଗ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ୟମକୁ ଗତ ଗୁରୁବାର ଦିନ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିଥିଲେ ଶ୍ରୀ ବିକ୍ରମ ସିହେ ଓ ତାଙ୍କର ସାଂସଦମାନେ ନିମ୍ନଅଦାଲତରେ ଦାଖଲ କରୁଥିବା ଆବେଦନ ଉପରେ ରାଜପକ୍ଷଙ୍କୁ ପ୍ରଧାନମନ୍ତ୍ରୀ ଭାବେ କାମ ନ କରିବା ପାଇଁ ରାୟ ପ୍ରକାଶ ପାଇଥିଲା ନିମ୍ବ ଅଦାଲତଙ୍କ ଏହି ରାୟକୁ ଗତକାଲି ସେ ଦେଶର ସୁପ୍ରିମେକୋର୍ଟ ରଦ୍ଦ କରିବାକୁ ମନା କରିଦେଇ ଅବକାଶ ପରେ ଜାନୁୟାରୀ ମାସରେ ପରବର୍ତ୍ତୀ ଶ୍ରୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ତେଣୁ ଶ୍ରୀ ବିକ୍ରମଶିଂହେ ଆସନ୍ତାକାଲି ତାଙ୍କ ମନ୍ତ୍ରିମଶ୍ଚଳ ସହ ପୁନର୍ବାର ଶପଥ ଗ୍ରହଣ କରିବେ ରାଷ୍ଟ୍ରପତି ସିରିସେନା କହିଛନ୍ତି ବିକ୍ରମ ସିଂହେଙ୍କୁ ପୁନର୍ବାର ସେ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇନଥାନ୍ତେ କିନ୍ତୁ ରାଜନୈତିକ ପରିସ୍ଥିତି ଦୃଷ୍ଟିରୁ ସେ ବାଧ୍ୟ ହୋଇ ବିକ୍ରମ ସିଂହେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି

ଏହି ପ୍ରତିନିଧିମାନଙ୍କ ସହ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂ ଉପସ୍ଥିତ ରହିବେ

ଏଟିଏମ୍ କ୍ଲୋଜିଂ କେନ୍ଦ୍ର ବିଉରାଷ୍ଟ୍ରମନ୍ତ୍ରୀ ଶିବପ୍ରତାପ ଶୁକ୍ଳ କହିଛନ୍ତି ଯେ ନିଜ ନିଜର ଏଟିଏମ୍ ବନ୍ଦ କରିବା ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହଙ୍କର କୌଣସି ଯୋଜନା ନାହିଁ

ଏହା ସହିତ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଓ ଡିକିଟାଲ୍ ମୋଡ୍ର ବ୍ୟାଙ୍କିଙ୍ଗ ସୁବିଧା ଦେଶରେ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି ଆସାମ କାଜିରଙ୍ଗା ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଏକ ଗଶ୍ତାର ଖଣ୍ଡବିଖଣ୍ଡିତ ଶରୀର ମିଳିଛି ଗଣ୍ଡାର ସିଙ୍ଗ କାଟି ପଶୁଶିକାରୀମାନେ ନେଇଯାଇଥିବାର ସନ୍ଦେହ କରାଯାଉଛି ଆଜି ପର୍ଯ୍ୟଟକମାନେ ମୃତ ଗଣ୍ଡାକୁ ଦେଖିବା ପରେ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଶିକାରୀମାନଙ୍କୁ ଧରିବା ପାଇଁ ଉଦ୍ୟାନ ବିଭାଗ ପ୍ରଶାସନ ପକ୍ଷରୁ ଖୋଜାଖୋଜି ଚାଲିଛି

ଆହତ ଲୋକମାନଙ୍କୁ କାଠମାଣ୍ଡୁରେ ଚିକିତ୍ସା କରାଯାଉଛି

ହକି ଭୁବନେଶ୍ୱରରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ୍ର ଦୁଇଟି ସେମିଫାଇନାଲ୍ ମ୍ୟାଚ୍ ଆକି ଅନୁଷ୍ଠିତ ହେବ

ଆସନ୍ତାକାଲି ଟୁର୍ଣ୍ଣାମେଷ୍ଟ୍ର ଫାଇନାଲ୍ ମ୍ୟାଚ୍ ଖେଳାଯିବ ବ୍ୟାଡମିଣ୍ଟନ୍ ଚୀନର ଗୁଆଙ୍ଗଝୁଠାରେ ଚାଲିଥିବା ବିଡବ୍ଲଏଫ୍ ୱାର୍ଲଡ୍ ଟୁର୍ ଫାଇନାଲ୍ସ୍ ବ୍ୟାଡମିଷ୍ଟନ୍ର ଆଜି ଅନୁଷ୍ଠିତ ହେବାକୁ ଥିବା ସେମିଫାଇନାଲ୍ରେ ପିଭି ସିନ୍ଧୁ ଓ ସମୀର ବର୍ମା ଖେଳିବେ ସିନ୍ଧୁ ଥାଇଲାଣ୍ଡ୍ର ରଚାନକ ଇଷ୍ଟାନନ୍ଙ୍କୁ ଭେଟୁଥିବା ବେଳେ ବର୍ମା ଚୀନର ଅଲ୍ ଇଲଣ୍ଡ ଚମ୍ପିୟନ୍ ସି ୟୁକିଙ୍କୁ ଭେଟିବେ ସିନ୍ଧୁ ସିଧାସଳଖ ତୂତୀୟ ଥର ପାଇଁ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି ତିନିଟି ବିଜୟ ଲାଭ କରି ସିନ୍ଧୁ ତାଙ୍କ ଗ୍ରପ୍ର ଶୀର୍ଷରେ ଅଛନ୍ତି